କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ହରିୟାଣାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଗତକାଲି ଶେଷ ଦିନ ଥିଲା

ସେମାନଙ୍କ ମଧ୍ୟରେ ନାଗପ୍ରରର୍ତ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଚନ୍ଦ୍ରପୁରରୁ ହଂସରାଜ ଅହିର ପ୍ରତିଦ୍ୱନ୍ଦିତା କରୁଛନ୍ତି

ସେମାନଙ୍କ ମଧ୍ୟରେ ଜାନ୍ମୁ କାଶ୍ମୀର କର୍ଷାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓ ରାଜସ୍ଥାନର ପ୍ରାର୍ଥୀମାନଙ୍କର ନାମ ରହିଛି ବିହାରରେ ଆଜି ମହାମେଣ୍ଟର ପ୍ରାର୍ଥମାନଙ୍କର ନାମ ପ୍ରକାଶ ପାଇଛି

ସେମାନଙ୍କ ମଧ୍ୟରେ ପୂର୍ବତନ ଲୋକସଭା ବାଚସ୍କତି ମୀରା କୁମାର କଂଗ୍ରେସରୁ ରଘୁବଂଶ ପ୍ରସାଦ ସିଂ ଆରଜେଡିରୁ ଓ ଶରଦ ଯାଦବଙ୍କ ନାମ ରହିଛି ସିପିଆଇ ବିହାରର ଆଉ ଦୁଇଟି ଆସନରୁ ଏହାର ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି ସେଗୁଡିକ ହେଲା ପୂର୍ବ ଚମ୍ପାରନ୍ ଓ ମଧୁବନୀ ପୂର୍ବରୁ ବେଗୁସରାଇ ପାଇଁ ସିପିଆଇ ଏହାର ପ୍ରାର୍ଥୀଙ୍କର ନାମ ଘୋଷଣା କରିସାରିଛି

ଲୋକମାନେ ଜଣେ ଚୌକିଦାରଙ୍କୁ ସମର୍ଥନ କରିବେ ନା ଯେଉଁ ନେତାମାନେ କେବଳ ନିଜ ପାଇଁ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସମର୍ଥନ କରିବେ ତାହା ନିଷ୍କଭି ନେବେ ଶ୍ରୀ ମୋଦି ଆଜି ଅପରାହ୍ନରେ ତେଲେଙ୍ଗନାର ନଗର କୁରୁଲୁ ଲୋକସଭା ନିର୍ବାଚନ ମଣ୍ଡଳୀର ଭୁତ୍ପୁରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଭବିଷ୍ୟତରେ ଭାରତ ଓ ବିକାଶ ପାଇଁ ମତଦାନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକ ପାଇଁ ପୃଥକ୍ ପୂଥକ ନିର୍ବାଚନ ଦ୍ୱାରା ତେଲଙ୍ଗନାର ଲୋକମାନଙ୍କ ଉପରେ ଅଧିକ ଆର୍ଥକ ବୋଝ ପଡିଛି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଜ୍ୟୋତିଷ ବିଦ୍ୟାକୁ ଆଧାର କରି ଶାସନ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ତେଲଙ୍ଗନା ସରକାର ବାସଗୃହ ନିର୍ମାଣ ଓ ଆୟୁଷ୍ମାନ ଭାରତ ଭଳି ବିକାଶ ମୂଳକ ଯୋଜନାଗୁଡିକୁ ଲାଗୁ କରିନାହାନ୍ତି ପୂର୍ବରୁ କୋରାପୁଟର ଜୟପୁରଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ପାଞ୍ଚସ୍ୱତ୍ରୀ ବିକାଶ କାର୍ଯ୍ୟକ୍ରମ ବିଷୟ ଘୋଷଣା କରିଥିଲେ ସେ କହିଥିଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସୁବିଧା ରୋଗୀମାନଙ୍କ ପାଇଁ ଔଷଧପତ୍ର ଯୁବକଯୁବତୀମାନଙ୍କ ନିଯୁକ୍ତି ସୁଯୋଗ କୃଷକମାନଙ୍କ ପାଇଁ ଜଳସେଚନ ସୁବିଧା ଓ ସାଧାରଣ ଲୋକଙ୍କ ପାଇଁ ଜନଶ୍ରଣାଣି ବିକାଶ କାର୍ଯ୍ୟସ୍ତଚୀର ଅଂଶବିଶେଷ ଶ୍ରୀ ମୋଦି କହିଥିଲେ ଦେଶ ଓ ରାଜ୍ୟର ବିକାଶ ସେତିକିବେଳେ ସମ୍ଭବ ହେବ ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ପାର୍ଟିର ସରକାର ରହିବ ସେ କହିଥିଲେ ଯୁବବର୍ଗ ଓ ମହିଳାମାନଙ୍କୁ ନିଯୁକ୍ତି ଯୋଗାଇବା ସକାଶେ ସ୍ୱୟଂସହାୟକ ଗୋଷ୍ଠୀଗୁଡିକ କ୍ଷମତା ପ୍ରଦାନ କରାଯାଉଛି ଓ ମୁଦ୍ରା ଯୋଜନାରେ ସେମାନଙ୍କୁ ମାଗଣା ଋଣ ଦିଆଯାଉଛି ସେ ରାଜ୍ୟର ବିଜେଡି ସରକାରଙ୍କର ସମାଲୋଚନା କରି କହିଥିଲେ ରାଜ୍ୟ ସରକାର ଚିଟ୍ ଫଣ୍ଡ କମ୍ପାନୀଗ୍ରଡିକ ମାଧ୍ୟମରେ ଲୋକମାନଙ୍କୁ ଲୁଟିଛନ୍ତି ବିରୋଧୀ ଦଳଗୁଡିକର ସମାଲୋଚନା କରି ସେ କହିଥିଲେ ସେମାନେ ଦେଶର ଯବାନ ଓ ବୈଜ୍ଞାନିକମାନଙ୍କର ଅସମ୍ମାନ କର୍ ଚ୍ଚନ୍ତି ରାହୁଲ ଇଲେକସନ କଂଗ୍ରେସ ସଭାପତି ରାହଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମାଲୋଚନା କରି ସେ ଧନୀ ଲୋକମାନଙ୍କର ସୁରକ୍ଷା କରୁଥିବାବେଳେ କଂଗ୍ରେସ ଗରିବ ଲୋକମାନଙ୍କ ପାଇଁ ଲଢୁଥିବାର କହିଛନ୍ତି ହରିୟାଶାର ଯମୁନାନଗର କିଲ୍ଲାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଜେପି ଦେଇଥିବା ପ୍ରତିଶ୍ରୁତିଗୁଡିକର ପୂରଣ କରୁ ନ ଥିବାବେଳେ କଂଗ୍ରେସ ପାର୍ଟି ତାହାର ପ୍ରତିଶ୍ରୁତି ପୂରଣ କରେ କଂଗ୍ରେସ ପାର୍ଟିଦ୍ୱାର ନିକଟରେ ଘୋଷଣା କରାଯାଇଥିବା ସର୍ବନିମ୍ନ ନିର୍ଣ୍ଣିତ ଆୟ ଯୋଜନାର ଉଲ୍ଲ୍ଲେଖ କରି ସେ କହିଛନ୍ତି କଂଗ୍ରେସ ଯଦି କ୍ଷମତାକୁ ଆସେ ତାହା ହେଲେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ

ଫଳରେ ଆସନ୍ତାମାସରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ହାର୍ଦ୍ଧିକଙ୍କ ଆଶା ମଉଳି ଯାଇଛି

ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ଲାଗି ମଧ୍ୟ ହାର୍ଦ୍ଧିକଙ୍କ ନିକଟରେ ଖୁବ୍ କମ୍ ଦିନ ରହିଛି

ବେଙ୍ଗଲ ଶାହା ବିଜେପି ସଭାପତି ଅମିତ୍ ଶାହା କହିଛନ୍ତି ତାଙ୍କ ପାର୍ଟି ଯଦି କେନ୍ଦ୍ରରେ କ୍ଷମତାକୁ ଫେରେ ତେବେ ଅନ୍ତ୍ରପ୍ରବେଶ ଘଟଣା ସମ୍ପର୍ଷ୍ଣ ଲୋପ କରାଯିବ ଆଳି ଅପରାହ୍ନରେ ଉତ୍ତରବଙ୍ଗର ଅଲ୍ଲିପୁରଦୁଆର ଠାରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଶ୍ରୀ ଶାହା କହିଛନ୍ତି ଦେଶରେ ବେଆଇନ ଅନୁପ୍ରବେଶକୁ ସମ୍ପର୍ଣ୍ଣ ବନ୍ଦ କରାଯିବ ଶାସକ ଡ଼ିଶମ୍ଭଳ କଂଗ୍ରେସର ତୀବ୍ର ସମାଲୋଚନା କରି ଅନ୍ତ୍ରପ୍ରବେଶ ଘଟଣାରେ ଏହା ଭୋଟ ବ୍ୟାଙ୍କ ରାଜନୀତି ଚଳାଇଥିବାର ସେ ଦୋଷାରୋପ କରିଛନ୍ତି ଶ୍ରୀ ଶାହା କହିଛନ୍ତି' ତାଙ୍କ ସରକାରଙ୍କ ସଫଳତାକୁ ସମୀକ୍ଷା କରି ଜନସାଧାରଣ ଦେଶର ନିରାପତ୍ତା ବିକାଶ ଓ ଗରିବ ଲୋକମାନଙ୍କର କଲ୍ୟାଣ ପାଇଁ ନିଷ୍ପଭି ନେବେ ସେ ମଧ୍ୟ ରାୟଗଞ୍ଜଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ପଣ୍ଢିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର କୁଶାସନ ଚଳାଇଥିବାର ସେ ଦୋଷାରୋପ କରିଛନ୍ତି ଇସି ଭିଭିପାଟ୍ ଭିଭିପାଟ୍ ସ୍ଲିପ୍ ଗୁଡିକର ଗଣନା ପାଇଁ ବର୍ତ୍ତମାନ ଯେଉଁ ପଦ୍ଧତି ଗ୍ରହଣ କରାଯାଇଛି ତାହା ସବୁଠୁ ସହଜ ପଦ୍ଧତି ବୋଲି ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଜଣାଇଛି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ ଭୋଟଗ୍ରହଣ କେନ୍ଦ୍ରରେ କରାଯିବାକୁ ଥିବା ନମୁନା ସର୍ବେକ୍ଷଣକୁ ବୃଦ୍ଧି କରିବା ଉପରେ ମତାମତ ଦେବାକୁ ସୁପ୍ରିମକୋର୍ଟ ସୋମବାରଦିନ ନିର୍ବାଚନ କମିଶନକୁ କହିଥିଲେ ଏହାର ଜବାବରେ କମିଶନ କହିଛି ଭବିଷ୍ୟତର ନିର୍ବାଚନ ଗୁଡ଼ିକ ପାଇଁ ଏହାକୁ ବିବେଚନା କରାଯାଇପାରେ

ଖବର ଅନୁସାରେ ମୃତ ସନ୍ତାସବାଦୀମାନେ ଜେିସେ ମହମ୍ମଦ ଗୋଷ୍ଠୀର ସଦସ୍ୟ ହୋଇଥିବାର ଅନୁମାନ କରାଯାଉଛି ତେବେ ନିରାପଉାବାହିନୀ କବାନମାନେ କହିଛନ୍ତି ମୃତ ସନ୍ତାସବାଦୀମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି

ଆସନ୍ତାକାଲି ଭାରତ' କୋରିଆ ବିପକ୍ଷରେ ଫାଇନାଲ ଖେଳିବ